ଶ୍ରୀ ମୋଦି କମ୍ମୁ ଓ କାଶ୍ମୀରକୁ ଦିନିକିଆ ଗସ୍ତରେ ଯାଇଛନ୍ତି

ଦତାଙ୍ଗ ଗାଁ ନିକଟସ୍ଥ ଦାହ୍ଠାରେ ପ୍ରବାହିତ ନଦୀକଳ ଯୋଜନା ଅଧୀନରେ ଏହି ପ୍ରକଳ୍ପ ନିର୍ମାଣ କରାଯିବ

ଲଦାଖ୍ ଅଞ୍ଚଳରେ ପ୍ରଥମ ବିଶ୍ୱବିଦ୍ୟାଳୟକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଛନ୍ତି ଲେହ କାର୍ଗିଲ୍ ନୁବ୍ରା ଜନ୍ସ୍କଟ୍ ଦ୍ରାସ୍ ଓ ଖଲାସୀ ଅଞ୍ଚଳର ସ୍ନାତକ ମହାବିଦ୍ୟାଳୟଗୁଡ଼ିକୁ ନେଇ ଲଦାଖ୍ ବିଶ୍ୱବିଦ୍ୟାଳୟ ଏକ କେନ୍ଦ୍ରସ୍ଥଳୀ ଭାବେ ସ୍ଥାପନ କରାଯାଇଛି ଶ୍ରୀ ମୋଦି ଲଦାଖ୍ଠାରେ ଏକ ନ୍ତଆ ପର୍ଯ୍ୟଟକ ଓ ଟ୍ରେକିଂ ରୁଟ୍ର ମଧ୍ୟ ଉଦ୍ଘାଟନ କରିଛନ୍ତି ସମବେତ ଜନତାଙ୍କୁ ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦି କହିଛନ୍ତି ବିଳାସପୁର ମନାଲି ଲେହ ରେଳଧାରଣା ସମ୍ପୂର୍ଣ୍ଣ ହୋଇଗଲା ପରେ ଦିଲ୍ଲୀରୁ ଲେହ ମଧ୍ୟରେ ଦୂରତା ହ୍ରାସ ପାଇବ ଏହି ରେଳଲାଇନ୍ ଯୋଗୁଁ ପର୍ଯ୍ୟଟନ୍ କ୍ଷେତ୍ର ମଧ୍ୟ ଉପକୃତ ହେବ

ବିଜୟପୁରଠାରେ ଏକ ଜନସମାବେଶରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବାର କାର୍ଯ୍ୟସ୍ଟଚୀ ରହିଛି ଆଡ଼ୁ ପିଏମ୍ କେକେ ବଜେଟ୍ରେ ଘୋଷିତ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଯୋକନାର ସୁଫଳ ଲେହ ଲଦାଖ୍ ଅଞ୍ଚଳର କୃଷକମାନଙ୍କୁ ମଧ୍ୟ ମିଳିବ

ଲେହର ଜନସାଧାରଣଙ୍କୁ ମଧ୍ୟ ଶ୍ରୀ ମୋଦି ସାକ୍ଷାତ୍ କରିଛନ୍ତି ରାଜନାଥ ବର୍ଡର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଆସାମ ଓ ପଣ୍ଟିମବଙ୍ଗରେ ବାଂଲାଦେଶ ସହ ଅନ୍ତର୍ଜାତୀୟ ସୀମାକୁ ବନ୍ଦ୍ କରିବାପାଇଁ କେନ୍ଦ୍ର ସରକାର ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ଏକ ସମନ୍ୱିତ ସୀମା ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ କରିବେ ଗତକାଲି ଉତ୍ତରବଙ୍ଗର ଆଲିପୁରଦ୍ୱାର ସ୍ଥିତ ଫଲାକଟାଠାରେ ଏକ ଜନସମାବେଶରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ସିଂ କହିଛନ୍ତି ଏହାଦ୍ୱାରା ଅନୁପ୍ରବେଶକୁ ନିୟନ୍ତ୍ରଣ କରାଯାଇପାରିବ ଚୋରା କାରବାର ଓ ସୀମାରେ ଅପରାଧକୁ ବନ୍ଦ୍ କରାଯିବା ସଙ୍ଗେ ସଙ୍ଗେ ଦେଶ ଓ ରାଜ୍ୟର ନିରାପଭାକୁ ସୁରକ୍ଷିତ କରାଯାଇପାରିବ ଶାସକ ତୃଶମ୍ବଳ କଂଗ୍ରେସର ତୀବ୍ର ସମାଲୋଚନା କରି ଶ୍ରୀ ସିଂ କହିଛନ୍ତି ରାଜ୍ୟରେ ରାଜନୈତିକ ହିଂସାକାଷ୍ଡର ଶୀଘ୍ର ଅବସାନ ହେବା ଆବଶ୍ୟକ କୁଚ୍ବିହାର ଜିଲ୍ଲାର ମଥାଭଙ୍ଗାଠାରେ ଆଉ ଏକ ଜନସମାବେଶରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ସିଂ କହିଛନ୍ତି ତୂଶମଳ କଂଗ୍ରେସ ସୋନାର ବଙ୍ଗଳାକୁ ନଷ୍ଟ କରିଛି ରାଜ୍ୟର ଭାବମୂର୍ତ୍ତି କ୍ଷୁଶ୍ଣ ହେବା ସଙ୍ଗେ ସଙ୍ଗେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି ଶ୍ରୀ ସିଂ କହିଛନ୍ତି ରାଜନୀତି କରିବାର ଅର୍ଥ ନୁହେଁ କେବଳ ସରକାର ଗଠନ କରିବା ରାଜନୀତିର ଅର୍ଥ ହେଉଛି ଦେଶ ଗଠନ କରିବା

ଏହି ପଦବୀରେ ସେ ଦୁଇ ବର୍ଷ ପର୍ଯ୍ୟନ୍ତ କାମ କରିବେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଶ୍ରୀ ଶୁକ୍ଲାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ସେ ମଧ୍ୟପ୍ରଦେଶରେ ଡିକିପି ଭାବେ କାମ କରିଥିବା ସଙ୍ଗେ ସଙ୍ଗେ ବର୍ତ୍ତମାନ ରାଜ୍ୟ ପୁଲିସ୍ ଗୃହନିର୍ମାଣ ନିଗମରେ ଅଧ୍ୟକ୍ଷ ଥିଲେ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ

ଇଡି ଆଇସିଆଇସିଆଇ ଏନ୍ଫୋର୍ସମେଣ୍ଟି ଡାଇରେକ୍ଟୋରେଟ୍ ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅର୍ଥ ହେର୍ଫେର୍ ମାମଲାରେ ପୂର୍ବତନ ଆଇସିଆଇସିଆଇ ବ୍ୟାଙ୍କ୍ ସିଇଓ ଚନ୍ଦା କୋଚାର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚାର ଭିଡ଼ିଓକନ୍ ଗ୍ରପ୍ର ଉଦ୍ୟୋକ୍ତା ଭେଣୁଗୋପାଳ ଧୂତ ଏବଂ ଅନ୍ୟ କେତେ ଜଣଙ୍କ ବିରୁଦ୍ଧରେ ପୌଜଦାରୀ ମାମଲା ରୁଜୁ କରିଛି

ଅରାରିଆ ଜିଲ୍ଲାର ଯୋଗ୍ବଣୀଠାରୁ ଏହି ଟ୍ରେନ୍ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲାବେଳେ ସୋନ୍ପୁର ଡିଭିଜିନର ସହଦାଇ ବୁଜୁର୍ଗ୍ଠାରେ ରେଳଧାରଣାରେ ଫାଟ ସୃଷ୍ଟି ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜୋର୍ସୋର୍ରେ ଚାଲିଛି ପୂର୍ବ ମଧ୍ୟ ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ରାଜେଶ୍ କୁମାର କହିଛନ୍ତି ଦୁର୍ଘଟଣା ରିଲିଫ୍ ଟ୍ରେନଗୁଡ଼ିକ ସହ ଜାତୀୟ ଦୁର୍ବିପାକ ତ୍ୱରିତ ବାହିନୀ ଏନ୍ଡିଆର୍ଏଫ୍ର ଯବାନମାନେ ଦୁର୍ଘଟଣାସ୍ଥଳୀରେ ସହାୟତା କରୁଛନ୍ତି

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦୂର୍ଘଟଣା ପାଇଁ ଦୂଃଖ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି

ଆଧ୍ୟାତ୍ମିକ ଉଦ୍ୟାନ ଔଷଧିୟ ବୃକ୍ଷ ଉଦ୍ୟାନ ଗୁଳ୍କ ଉଦ୍ୟାନ ଏବଂ ସଙ୍ଗୀତ ଉଦ୍ୟାନକୁ ମଧ୍ୟ ଜନସାଧାରଣ ପରିଦର୍ଶନ କରିବେ ଶାହା ରାଜନାଥ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଇସ୍ତାହାର ପ୍ରସ୍ତୁତ ସକାଶେ ଲୋକମାନଙ୍କ ମତାମତ ନେବାଲାଗି ବିକେପି ଆଜିଠାରୁ ମାସେବ୍ୟାପୀ ଅଭିଯାନ ଆରମ୍ଭ କରିଛି ଏହି ଅଭିଯାନର ନାମ ରହିଛି ଭାରତ କେ ମନ୍ କୀ ବାତ୍ ମୋଦି କେ ସାଥ୍ ବିକେପି ସଭାପତି ଅମିତ୍ ଶାହା ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ମିଳିତଭାବେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ସମବେତ ଜନତାଙ୍କୁ ଉଦ୍ବୋଧନ ଦେଲାବେଳେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ପାର୍ଟିର ସଙ୍କଳ୍ପ ପତ୍ର ପ୍ରସ୍ତୁତ କରିବାପାଇଁ ବିଶ୍ୱରେ ଏହା ପ୍ରଥମ ଅଭିଯାନ ସେ କହିଛନ୍ତି ଏହି ଅଭିଯାନ ମାଧ୍ୟମରେ ବିକେପି କୃଷକ ଯୁବକ ମହିଳା ବିକାଶ ଓ ରାଷ୍ଟ୍ରୀୟ ନିରାପତ୍ତା ସମେତ ବିଭିନ୍ନ ପ୍ରସଙ୍ଗରେ ଜନସାଧାରଣଙ୍କଠାରୁ ମତାମତ ଗ୍ରହଣ କରାଯିବ ସେ କହିଛନ୍ତି ତାଙ୍କ ଅଧୀନରେ ଗଠିତ ନିର୍ବାଚନ ଇସ୍ତାହାର କମିଟି ସମସ୍ତଙ୍କ ସହ ପରାମର୍ଶ କରି ନିର୍ବାଚନ ଇସ୍ତାହାର ପ୍ରସ୍ତୁତ କରାଯିବ ଅମିତ୍ ଶାହା କହିଛନ୍ତି ବିଜେପିର ଏହା ପ୍ରଚାର ନୁହେଁ ଏହା ହେଉଛି ନୂଆ ଭାରତ ଗଠନ ଲାଗି ଏକ ଅଭିଯାନ